'ଏକବିଂଶ ଶତାବ୍ଦୀରେ ସ୍କୁଲ୍ ଶିକ୍ଷା ଜାତୀୟ ସମ୍ମିଳନୀ'ରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ନୂଆ ଶିକ୍ଷାନୀତି ନବଭାରତର ଆଶା ଆକାଂକ୍ଷା ଓ ଆବଶ୍ୟକତାର ପୂରଣରେ ମୁଖ୍ୟ ଭୂମିକା ଗ୍ରହଣ କରିବ

ଶ୍ରୀ ମୋଦି କହିଛନ୍ତି ସ୍କୁଲ୍ ପୂର୍ବବର୍ତ୍ତୀ ଶିକ୍ଷା ପିଲାମାନଙ୍କ ପାଇଁ ଘରୁ ବାହାରକୁ ଯିବାର ପ୍ରଥମ ଅଭିଜ୍ଞତା ସେ କହିଛନ୍ତି ସ୍କୁଲ୍ ପ୍ରର୍ବବର୍ତ୍ତୀ ଶିକ୍ଷା ସ୍ତରରୁ ଦେଶରେ ଉତ୍ତମ ଶିକ୍ଷକମାନଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି ଯେଉଁମାନେ ଛୋଟ ପିଲାମାନଙ୍କୁ ଖେଳ ଓ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଶିକ୍ଷା ଦେଇପାରିବେ ଏହି ଶିକ୍ଷାନୀତିକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଏହା ଉପରେ ପୁଙ୍ଗାନୁପୁଙ୍ଗ ଚର୍ଚା କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଶିକ୍ଷାର ମୂଳଭିତ୍ତିକୁ ସୁଦୃଢ଼ କରିବା ଉପରେ ଏହି ନୂଆ ଶିକ୍ଷାନୀତିରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ଯାହାକି ଏହାର ସବୁଠୁ ମହତ୍ତ୍ୱପୂର୍ଷ୍ଣ ଦିଗ ଏନ୍ଇପି ଅଧୀନରେ ଶିଶୁଙ୍କର ପଢ଼ିବା ଲେଖିବା ଏବଂ ଗଣନାର ମୂଳଦ୍ରଆର ବିକାଶ ଏକ ରାଷ୍ଟ୍ରୀୟ ମିଶନ୍ ଭାବେ ଗ୍ରହଣ କରାଯିବ ସେ କହିଛନ୍ତି ଶିକ୍ଷା ଚତ୍ରପାର୍ଶ୍ୱର ବାତାବରଣ ସହିତ ଯୋଡ଼ିହୋଇ ଛାତ୍ରଛାତ୍ରୀଙ୍କ ଜୀବନ ଓ ସମ୍ପର୍ଶ୍ଣ ସମାଜ ଉପରେ ଏହାର ପ୍ରଭାବ ପଡ଼ିବ ଶିଶୁମାନଙ୍କର ମୂଳଦୂଆର ବିକାଶ ସକାଶେ ସହଜ ଏବଂ ନୂଆ ନୂଆ ପନ୍ଥା ଆପଶାଇବା ଉପରେ ପ୍ରଧାନମନ୍ତ୍ରୀ ଗ୍ରର୍ତ୍ୱାରୋପ କରିଛନ୍ତି ସେ କହିଛନ୍ତି ଆମର ଭବିଷ୍ୟତର ବିଶ୍ୱ ଆଜିର ବିଶ୍ୱଠାର୍ ଯଥେଷ୍ଟ ପୃଥକ୍ ହେବାକ୍ ଯାଉଛି

ମୂଲ୍ୟାଙ୍କନ ବ୍ୟବସ୍ଥାରେ ମୋଟାମୋଟି ଉନ୍ନତି ପାଇଁ ସେ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ସ୍ଥାପନ ବିଷୟ ଘୋଷଣା କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ମୋଟାମୋଟି ମିଲ୍ୟାଙ୍କନ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ପରଖର ସ୍ଥାପନ କରାଯିବ ଏହି ଅବସରରେ ଉଦ୍ବୋଧନ ଦେଇ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ନ୍ନଆ ଶିକ୍ଷାନୀତି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ପ୍ରସ୍ତତ କରାଯାଇଛି ଯାହା ସେମାନଙ୍କ ଭିତରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୁଦ୍ଧିମତାର ବିକାଶରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ନିଶଙ୍କ କହିଛନ୍ତି ନାଇଡ୍ ସେସନ୍ ପାର୍ଲାମେଷ୍ଟ୍ର ବର୍ଷାକାଳୀନ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ଗତକାଲି ତାଙ୍କର କୋବିଡ୍ ନମୁନା ପରୀକ୍ଷା କରିଛନ୍ତି

ରାଜ୍ୟସଭାର ସମସ୍ତ ସଦସ୍ୟ ଇ ମେଲ୍ ମାଧ୍ୟମରେ ରାଜ୍ୟସଭା ସଚିବାଳୟକୁ ସେମାନଙ୍କର ଟେଷ୍ଟ ରିପୋର୍ଟ ପଠାଇବା ଲାଗି ସେମାନଙ୍କୁ ଅନୁରୋଧ କରାଯାଇଛି ଏହାଦ୍ୱାରା ସେମାନେ ପାର୍ଲାମେଣ୍ଟ ସଦନ ମଧ୍ୟକୁ ପ୍ରବେଶ କରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ

ସେଣ୍ଟର ଷ୍ଟେଟ୍ ରାଜ୍ୟଗୁଡ଼ିକ ମଧ୍ୟରେ ମେଡିକାଲ୍ ଅକ୍ଟିକେନ୍ ପରିବହନ ଉପରେ କୌଣସି କଟକଣା ଲାଗୁ ନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଶାଳୟ କହିଛି ବିଭିନ୍ନ ରାଜ୍ୟ ମଧ୍ୟରେ ଅକ୍କିଜେନ୍ ପରିବହନ ଉପରେ କିଛି ରାଜ୍ୟ କଟକଣା ଲାଗୁ କରୁଥିବାର ଜଣାପଡ଼ିବା ପରେ ସେମାନଙ୍କୁ ଏଭଳି ଅନୁରୋଧ କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖିଛନ୍ତି ମନ୍ତ୍ରଣାଳୟ କହିଛି କୋବିଡ୍ ସଂକ୍ରମିତଙ୍କ ପାଇଁ ବିଭିନ୍ନ ରାଜ୍ୟ ମଧ୍ୟରେ ଅକ୍କିଜେନ୍ ପରିବହନ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏହା ଉପରେ କୌଣସି କଟକଣା ଲାଗୁ କରାଯିବା ଉଚିତ ନୁହେଁ ନିର୍ବିଘୁରେ ଅକ୍ଟିଜେନ୍ ପରିବହନ ପାଇଁ ବ୍ୟବସ୍ଥା କରିବା ରାଜ୍ୟ ସରକାରମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମନ୍ତ୍ରଣାଳୟ କହିଛି

ଗତ କିଛିଦିନ ଧରି ସେ ଚିକିତ୍ସାଧୀନ ଥିଲେ

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟି ହୃଦ୍ଘାତ ଯୋଗୁଁ ମୃତ୍ୟୁ ହୋଇଛି

ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି

ସେହି ରାଜ୍ୟଗ୍ରଡ଼ିକ ମଧ୍ୟରେ ବିହାର ତାମିଲ୍ନାଡୁ ଦିଲ୍ଲୀ ପଶ୍ଚିମବଙ୍ଗ ରାଜସ୍ଥାନ ଓ ଗୁଜୁରାତ୍ ଭଳି ରାଜ୍ୟମାନ ରହିଛି ମନ୍ତ୍ରଣାଳୟ କହିଛି ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ ଓ ତୁରନ୍ତ ତଥା ଫଳପ୍ରଦ ଚିକିତ୍ସା ଏବଂ ଆଇସିୟୁ ଡାକ୍ତରମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟ ଲୋକମାନଙ୍କ ସଂଖ୍ୟା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ଦେଶରେ ବ୍ୟାପକ ମାତ୍ରାରେ ସଂକ୍ରମିତମାନଙ୍କର ଚିହ୍ନଟ ଓ ଶୀଘ୍ର ଚିକିତ୍ସା କରାଯିବା ଯୋଗୁଁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି

ଏହା ବିଶ୍ୱର ଅନେକ ଦେଶ ତୁଳନାରେ ଯଥେଷ୍ଟ କମ୍ ରହିଛି

ଦୈନିକ ସର୍ବାଧିକ ନମୁନା ପରୀକ୍ଷା କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ସ୍ଥାନ ପାଇଛି

ବାଣିଜ୍ୟକୁ ସରଳ କରିବା ଉତ୍ପାଦନ ବୃଦ୍ଧି ଏବଂ ବୈଷୟିକ ଜ୍ଞାନ କୌଶଳରେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏହି ସ୍ୱୀକୃତି ମିଳିଛି ଗତକାଲି ନୂଆଦିଲ୍ଲୀରେ ରାଜ୍ୟ ଷ୍ଟାର୍ଟ ଅପ୍ ର୍ୟାଙ୍କିଙ୍ଗ୍ର ଫଳାଫଳ ଘୋଷଣା କରାଯାଇଛି କର୍ଣ୍ଣାଟକ ଏବଂ କେରଳ ବାଶିଜ ଓ ଆର୍ଥକ ଦୃଷ୍ଟି ଆକର୍ଷଣ କରିବାପାର୍ଇ ଅଭିନବ ଉଦ୍ୟୋଗକୁ ବୃଦ୍ଧି କରିଥିବାରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମାନ୍ୟତା ପାଇଛନ୍ତି ଆନ୍ଧ୍ରପ୍ରଦେଶ ଛତିଶଗଡ଼ ହିମାଚଳଂ ପ୍ରଦେଶ ମିକୋରାମ ତାମିଲ୍ନାଡୁ ଆସାମ ଦିଲ୍ଲୀ ମଧ୍ୟପ୍ରଦେଶ ସିକିମ୍ ଏବଂ ଉତ୍ତର ପ୍ରଦେଶରେ ପର୍ଯ୍ୟାବରଣ ଦୃଷ୍ଟିକୋଣରୁ ଉଦୀୟମାନ ଷ୍ଟାର୍ଟ ଅପ୍ର ମାନ୍ୟତା ପାଇଛନ୍ତି ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପିୟୁଷ୍ ଗୋୟଲ୍ କହିଛନ୍ତି ଷ୍ଟାର୍ଟ ଅପ୍ଗୁଡ଼ିକର ତ୍କାଳ ସମସ୍ୟା ସମାଧାନ କରିବାର ଓ ସାମର୍ଥ୍ୟ ଥାଏ ଯେଉଁସବୁ ଷ୍ଟାର୍ଟ ଅପ୍ଗୁଡ଼ିକ ନିଯୁକ୍ତି ସ୍ପଷ୍ଟି ଅର୍ଥନୈତିକ କାର୍ଯ୍ୟକଳାପର ସମ୍ପ୍ରସାରଣ ଓ ସେମାନଙ୍କ ସମୂଦ୍ଧ ପାଇଁ କାମ କରୁଛନ୍ତି ସେମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡ଼ିକ ସହଯୋଗ ଭିତ୍ତିରେ କାର୍ଯ୍ୟ କଲେ ଏବଂ ପରସ୍କର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଅବତୀର୍ଷ ହେଲେ ଷ୍ଟାର୍ଟ ଅପ୍କୁ ପ୍ରୋହାହନ ସୁଗମ ହେବ ଶ୍ରୀ ଗୋୟଲ୍ କହିଛନ୍ତି କୋଭିଡ୍ ମହାମାରୀ ସମୟରେ ସମସ୍ୟା ସମାଧାନ ପାଇଁ ଅନେକ ସୁଯୋଗ ଆମକୁ ମିଳିଛି ଏହି ସମୟରେ ଷ୍ଟାର୍ଟ ଅପ୍ଗୁଡ଼ିକ ନିଜ ପ୍ରଚେଷ୍ଟାରେ ଅନେକ ସମସ୍ୟାର ସମାଧାନ କରି ଆଗକୁ ବଢ଼ିପାରିଛନ୍ତି ବୋଲି ଶ୍ରୀ ଗୋୟଲ୍ କହିଛନ୍ତି

ସେଗୁଡ଼ିକ ହେଲା ପାରାଦ୍ୱୀପ ହଳଦିଆ ଦୁର୍ଗାପୁର ପାଇପ୍ ଲାଇନ୍ର ପରିବର୍ଦ୍ଧିତ ଦୁର୍ଗାପୁର ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍କ ମନ୍ତ୍ରଣାଳୟ ଆନୁକୁଲ୍ୟରେ ଇଷ୍ଠିଆନ୍ ଅଏଲ୍ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଏହି ପ୍ରକଳ୍ପକୁ ନିର୍ମାଣ କରିଛି